ଅର୍ଥମନ୍ତୀଙ୍କ ଘୋଷଣା ଅନୁସାରେ ଘର କିଶିବା ପାଇଁ ସରକାରୀ କର୍ମଚାରୀଙ୍ଙୁ ସ୍ୱତନ୍ତ ଯୋଜନା ପ୍ରଣୟନ କରାଯାଇ ସରକାର ପ୍ରୋସାହିତ କରିବେ କାରଣ ଏହି ବର୍ଗର ଲୋକେ ରିଏଲିଷେଟ୍ର ସବୁଠୁ ବଡ଼ ଉପଭୋକ୍ତା

ଏହା ସହ ଆଇନ୍ ଓ ନ୍ୟାୟ ସାଧାରଣ ଅଭିଯୋଗ କମିଟିରେ ସୁରେଶ ପୂଜାରୀଙ୍କୁ ସ୍ଥାନ ମିଳିଛି ସେହିପରି ଖାଦ୍ୟ ଓ ସାଧାରଣ ବକ୍କନ କମିଟିରେ ପ୍ରମିଳା ବିଷୋୟୀ ସନ୍ତଗିରି ଉଲକା ସ୍ଥାନ ପାଇଥିବା ବେଳେ ରେଲଓଏ କମିଟିରେ ଅନୁଭବ ମହାନ୍ତି ଓ ସଙ୍ଗୀତା କୁମାରୀ ସିଂହଦେଓ ସ୍ସାନ ପାଇଛନ୍ତି

ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ସମେତ ରାକ୍ୟରେ ଥିବା ବିଭିନୁ ଅଦାଲତଗୁଡ଼ିକରେ ଲୋକଅଦାଲତ ଅନୁଷ୍ପିତ ହୋଇଯାଇଛି

ଏଶିକି କୌରସି ଅଞ୍ଞଳରେ ବାଲ୍ୟ ବିବାହ ହେଲେ ଏଥିପାଇଁ ସ୍ଚାନୀୟ ଅଙ୍ଗନବାଡ଼ି କର୍ମୀ ସୁପରଭାଇଜର ଓ ସିଡିପିଓମାନେ ଦାୟୀ ରହିବେ ଓ ଜିଲ୍ଲା ପ୍ରଶାସନ ସେମାନଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବ

ଏଥିରେ ଜିଲ୍ଲା ସମସ୍ତ ମ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ

ଗ୍ରାମବାସୀମାନେ ଲୋକଙ୍କୁ କାର୍ ଭିତରୁ ଉଦ୍ଧାର କରିଥିଲେ